ଆଜି ଲିଡ୍ସ୍ରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ

ଯୋଗାଭ୍ୟାସଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ଓ ମାନସିକ ଲାଭ ମିଳୁଥିବାରୁ ଏ ସମ୍ପର୍କରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି

ଆଜି ଭାରତରେ ଯୋଗ ଦିବସର ମ୍ରଖ୍ୟ ଉତ୍ସବ ଝାଡ଼ଖଣ୍ଡର ରାଞ୍ଚଠାରେ ଅନୁଷ୍ଠିତ ହୋଇଛି

ଦେଶର ବିଭିନ୍ନ ଭାଗରେ ମଧ୍ୟ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଉଛି ରାଜଧାନୀ ନୁଆଦିଲ୍ଲୀରେ ଏକ ବିରାଟ କାର୍ଯ୍ୟକ୍ରମରେ ଯୋଗାଭ୍ୟାସକାରୀ ସମବେତ ହୋଇଛନ୍ତି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି ସଂସଦ ଭବନ ପରିସରରେ ସାଂସଦମାନଙ୍କ ପାଇଁ ଏକ ଯୋଗଶିବିର ମଧ୍ୟ ଆୟୋଜିତ ହୋଇଛି ଭୁବନେଶ୍ୱର କୋହିମା ଅହମ୍ମଦାବାଦ ଲେହ୍ ଓ ଲଦାଖ ଜମ୍ମୁ ମୁମ୍ବାଇ ଆଦି ବିଭିନ୍ନ ସ୍ଥାନରେ ଏହା ମଧ୍ୟ ଆୟୋଜିତ ହୋଇଛି ଅହଜ୍ଞଦାବାଦସ୍ତିତ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ଗୁକରାଟ୍ ରାଜ୍ୟପାଳ ଓପି କେହଲି ଓ ମ୍ରଖ୍ୟମନ୍ତ୍ରୀ ବିଜୟ ର୍ପାନୀ ଯୋଗ ଦେଇଛନ୍ତି

ଆକି ସକାଳେ ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଝାଡଖଣ୍ଡର ରାଞ୍ଚସ୍ରିତ ପ୍ରଭାତତାରା ପଡ଼ିଆରେ ଆୟୋଜିତ ମ୍ରଖ୍ୟ ଜାତୀୟ ଉହବରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏବେକାର ପରିବର୍ତ୍ତିତ ସମୟ ମଣିଷର ସ୍ୱାସ୍ଥ୍ୟ ଓ ନିରୋଗତା ଉପରେ ବିଶେଷ ଗୁରୁତ୍ୱ ରଖେ ଯୋଗ ଏପରି ଏକ ମାଧ୍ୟମ ଯାହା ମଣିଷକ୍ତ ଶାରୀରିକ ଓ ମାନସିକ ଭାବେ ସଂଯତ ଏବଂ ଶୃଙ୍ଖଳିତ କରେ ଯୋଗ ବୟସ କାତି ଧର୍ମ ବର୍ଷ ଲିଙ୍ଗ ଧନୀ ଗରି ଓ ଆଞ୍ଚଳିକତାର ଉର୍ଦ୍ଧ୍ୱରେ ନିୟମିତ ଯୋଗାଭ୍ୟାସଦ୍ୱାରା ମଣିଷ ସ୍ୱସ୍ଥ ସବଳ ରହିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଗ୍ରାମାଞ୍ଚଳ ଓ ଆଦିବାସୀବହୁଳ ଅଞ୍ଚଳରେ ଯୋଗର ବ୍ୟାପକ ପ୍ରସାର ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ଏହି ଉହବରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରମୁଖ ଉପସ୍ଥିତ ଥିଲେ

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଗୁଜରାଟ ଲାଇଫ୍ ମିଶନ୍ର ସ୍ୱାମୀ ରାଜଶ୍ରୀ ମୁନୀ ଇଟାଲୀର ଶ୍ରୀମତୀ ଆଷ୍ଟ୍ରୋନିଏଟା ରୋଜୀ ମୁଙ୍ଗେର୍ ସ୍ଥିତ ବିହାର ସ୍କୁଲ୍ ଅଫ୍ ଯୋଗ ଏବଂ ଜାପାନ୍ର ଜାପାନ୍ ଯୋଗ ନିକେତନକୁ ଏଇ ପୁରସ୍କାର ଦିଆଯିବ ଦ୍ୱିତୀୟ ଆନ୍ତର୍ଜାତିକ ଯୋଗଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଗଡ଼ଠାରେ ଏହି ପ୍ରରସ୍କାର ଦେବାଲାଗି ଘୋଷଣା କରିଥିଲେ ଆବୁଧାବି ଯୋଗ ଡେ ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆଜି ଆବୁଧାବିଠାରେ ଏକ ବିରାଟ ଆୟୋକନ କରାଯାଇଥିଲା

କାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେମାନେ ସମବେତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ସଂଯୁକ୍ତ ଆରବ ଏମିରେଟ୍ସ୍ର ସଦ୍ଭାବନା ବିଭାଗ ମନ୍ତ୍ରୀ ସେକ୍ ନାହିଆନ୍ ବିନ୍ ମୁବାରକ୍ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ଦୂତ ସୁଶ୍ରୀ ସ୍କିତା ପନ୍ତ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ

ଏଫ୍ଏମ୍ ପ୍ରି ବଜେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ଏକ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ଯୋଗଦେବେ ଶ୍ରୀମତ୍ରୀ ସୀତାରମଣ ଏଥିପୂର୍ବରୁ ଅର୍ଥନୀତିଜ୍ଞ ସାମାଜିକ କ୍ଷେତ୍ର ଭିତ୍ତିଭୂମି କ୍ଷେତ୍ର କୃଷି ଏବଂ ଗ୍ରାମ ଉନ୍ନୟନ ଆର୍ଥିକ କ୍ଷେତ୍ର ଏବଂ ପୁଞ୍ଜି ବଜାରର ପ୍ରତିନିଧିଙ୍କ ସହ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ କରିଛନ୍ତି

ପିଏମ୍ ଡିନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କ ପାଇଁ ନୈଶଭୋଜିର ଆୟୋଜନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷର୍ ଉଭୟ ସଦନର ସମସ୍ତ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଲୋକସଭା ବାଚସ୍କତି ଓମ୍ ବିର୍ଲା ପୂର୍ବତନ ବାଚସ୍କତି ସ୍ୱମିତ୍ରା ମହାଜନ ରାଜ୍ୟସଭାର ବିରୋଧି ଦଳ ନେତା ଏବଂ କଂଗ୍ରେସ ନେତା ଗ୍ରୁଲାମ ନବୀ ଆକାଦ ଅନ୍ୟମାନଙ୍କ ମଧ୍ୟରେ ଏହି ନୈଶଭୋଜିରେ ଯୋଗ ଦେଇଥିଲେ

ଅଧିକାଂଶ ମୃତକ ସ୍ଥାନୀୟ ବାସିନ୍ଦା ଓ କୁଲୁ ଜିଲ୍ଲାର ଆଖପାଖ ଗାଁର ବୋଲି ଜଣାପଡ଼ିଛି

ବସ୍ରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା କଶାପଡ଼ିଛି

ମ୍ବମ୍ଘାଇ କୋର୍ଟ ପ୍ରଜ୍ଞା ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ନ ହେବାକୁ ସ୍ଥାୟୀ ଭାବେ ଅନୁମତି ମିଳିବା ନେଇ ବିକେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଯେଉଁ ଆବେଦନ କରିଥିଲେ ମୁମ୍ବାଇର ଏକ ଅଦାଲତ ତାହାକୁ ଖାରଜ କରିଦେଇଛନ୍ତି

ପ୍ରଜ୍ଞା ତାଙ୍କ ଆବଦେନରେ ଜଣାଇଥିଲେ ଯେ ସେ ଜଣେ ସାଧ୍ୱୀ ଏବଂ ସନ୍ଧ୍ୟାସିନୀ ସେଥିପାଇଁ ତାଙ୍କୁ ବିଭିନ୍ନ ନୀତିନିୟମ ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ିଥାଏ ଏହାଛଡ଼ା ସେ ବିଭିନ୍ନ ରୋଗରେ ପୀଡ଼ିତା ତେଣୁ ଏଭଳି ପରିସ୍ଥିତିରେ ପ୍ରତିଥର ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ହେବା ତାଙ୍କ ପକ୍ଷେ ସହଜ ନୁହେଁ ତେଣୁ ଓକିଲଙ୍କ ମାଧ୍ୟମରେ ହାଜିରା ପାଇଁ ସେ ଆବେଦନ କରିଥିଲେ

ଏଥିପାଇଁ ଏକ ନୋଟିସ୍ ଜାରି କରାଯାଇଛି ଆଗ୍ରହୀ ଉଦ୍ୟୋଗୀଙ୍କଠାରୁ ଆବେଦନପତ୍ର ପାଇଲା ପରେ ସେମାନଙ୍କର ଏକ କ୍ଷୁଦ୍ର ତାଲିକା ପ୍ରସ୍ତୁତ କରାଯିବ ଆଗ୍ରହୀ ପକ୍ଷଙ୍କ ଅଭିଜ୍ଞତା ଦକ୍ଷତା ଆର୍ଥକ ସ୍ଥିତି ବୁଡ଼ାଜାହାଜ ନିର୍ମାଣରେ ସେମାନଙ୍କର ପ୍ରଦର୍ଶନକୁ ବିଚାରକୁ ନେଇ ସେମାନଙ୍କୁ ଏହି ପ୍ରକଳ୍ପରେ ଅଂଶୀଦାର ଭାବେ ଗ୍ରହଣ କରାଯିବ ଦେଶୀୟ ଜ୍ଞାନ କୌଶଳର ଉପଯୋଗ କରି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅସ୍ତଶସ୍ତ ଓ ଯୁଦ୍ଧ ଉପକରଣ ନିର୍ମାଣ କରିବାପାଇଁ ସରକାର ଯେଉଁ ନିଷ୍ପଭି ନେଇଛନ୍ତି ସେଥିରେ ଏହା ଦ୍ୱିତୀୟ ପ୍ରକଳ୍ପ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁସାରେ ସରକାରଙ୍କ ଏହି ନିଷ୍ପଭି ପରେ ଭାରତୀୟ ବୁଡ଼ାଜାହାଜ ନିର୍ମାଣକାରୀ ସଂସ୍ଥା ଓ ଏଥିସହିତ ସମ୍ପୁକ୍ତ ବିଭିନ୍ନ ପକ୍ଷଙ୍କୁ ବିଶେଷ ଲାଭ ମିଳିବ

ଗତକାଲି ଭୁବନେଶ୍ୱରଠାରେ କିଲ୍ଲା ମୁଖ୍ୟ ଚିକସା ଅଧିକାରୀଙ୍କ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏହା କହିଛନ୍ତି

ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତ କରିବ ପମ୍ପିଓ ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ବୃଦ୍ଧି ନେଇ ଭାରତୀୟ କର୍ତ୍ତ୍ୱପକ୍ଷ ଏସ୍ କୟଶଙ୍କର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଗତକାଲି ପମ୍ପିଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ଟେଲିଫୋନ୍ ଯୋଗ କଥାବାର୍ଭା କରିଥିଲେ

ଏହି ବିଲ୍ ଉପସ୍ଥାପିତ ହେଲେ ଏଥିପାଇଁ ଯେଉଁ ଅଧ୍ୟାଦେଶ ଜାରି କରାଯାଇଛି ତାହାର ଅବସାନ ଘଟିବ ସାଧାରଣ ନିର୍ବାଚନ ପୂର୍ବରୁ ଗତ ଫେବୃୟାରୀ ମାସରେ ଏହି ଅଧ୍ୟାଦେଶ ଜାରି କରାଯାଇଥିଲା ପିଏମ୍ ଧୱନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରାରମ୍ଭିକ ବ୍ୟାଟ୍ସ୍ମ୍ୟାନ୍ ଶିଖର ଧଓନ୍ଙ୍କ ଦ୍ରତ ଆରୋଗ୍ୟ କାମନା କରିଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ ମୋଦି କହିଛନ୍ତି ଏହା ସତ୍ୟ ଯେ ପିଚ୍ ତାଙ୍କ ମିସ୍ କରିବ ସେ ଆଶା କରିଛନ୍ତି ଶିଖର ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରି ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିବେ ଆଙ୍ଗୁଠିରେ ଆଘାତ ଯୋଗୁଁ ଏହି ବ୍ୟାଟ୍ସ୍ମ୍ୟାନ୍ ଚାଲିଥିବା ବିଶ୍ୱକପ୍ କ୍ରିକେଟ୍ରୁ ବାଦ୍ ପଡ଼ିଚ୍ଚନ୍ତି

ବାଂଲାଦେଶର ସୌମ୍ୟ ଶେଖର ତିନିଟି ୱିକେଟ୍ ନେଇଥିଲେ

ଭାରତୀୟ ସମୟ ଅନୁସାରେ ଏହା ଅପରାହୁ ତିନିଟାରେ ଆରମ୍ଭ ହେବ

ମଣିପୁରର ମଇସନାମ ମୈଇରବା ଲୁୱାଙ୍ଗ୍ ବାଳକ ସିଙ୍ଗଲ୍ସ୍ ଦଳର ନେତୃତ୍ୱ ନେଉଥିବାବେଳେ ବାଳିକା ଦଳର ନେତୃତ୍ୱ ଭାରତୀୟ ବିମାନ ବନ୍ଦର କର୍ତ୍ତ୍ପକ୍ଷଙ୍କ ମାଲବିକା ବନସୋଦ୍ ନେଉଛନ୍ତି ବାଳକ ଡବଲ୍ସ୍ ପ୍ରତିଯୋଗିତାର ନେତୃତ୍ୱ ଇସାନ ଭଟ୍ଟନାଗର ଏବଂ ବିଷ୍ଣୁବର୍ଦ୍ଧନ ଗୌଡ଼ ନେଉଥିବାବେଳେ ବାଳିକା ଡବଲସ୍ରେ ଅଦିତି ଭଟ୍ଟ ଏବଂ ତନିସା କ୍ରାଷ୍ଟୋ ନେତୃତ୍ୱ ନେବେ